ଅଯୋଧ୍ୟା ମନ୍ଦିର ଟ୍ରଷ୍ଟ ଗଠନ ବିଷୟ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି

ନୋଟିଫିକେସନ୍ ଜାରି ହୋଇଛି

ଡିଫେନ୍ସ ଏକ୍ସପୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତ ପାଇଁ ଯଥେଷ୍ଟ ସୁଯୋଗ ରହିଛି ଓ ତାଙ୍କ ସରକାରଙ୍କ ନୀତି ଏ କ୍ଷେତ୍ରରେ ବ୍ୟବସାୟ ବୃଦ୍ଧିକୁ ସାହାଯ୍ୟ କରିଛି ଆଜି ଲକ୍ଷ୍ରୌଠାରେ ଏକାଦଶ ପ୍ରତିରକ୍ଷା ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ଅବସରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବୃଦ୍ଧି ପାଇଁ ଗତ ପାଞ୍ଚ ବର୍ଷ ଭିତରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି ଓ ବର୍ତ୍ତମାନ ଏ କ୍ଷେତ୍ରରେ ପୁଞ୍ଜିନିବେଶ ଓ ନୂଆ ନୂଆ ପଦ୍ଧତି ଅବଲମ୍ଭନ ପାଇଁ ଏକ ଉତ୍ତମ ବାତାବରଣ ସୃଷ୍ଟି ହୋଇପାରିଛି

ସେ କହିଛନ୍ତି ସମଗ୍ର ବିଶ୍ୱ ବୈଷୟିକଜ୍ଞାନର ଅପବ୍ୟବହାର ସନ୍ତାସବାଦ ଓ ସାଇବର ବିପଦ ଭଳି ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହେଉଥିବା ଦୃଷ୍ଟିରୁ ଏହିଭଳି ବିପଦଗୁଡ଼ିକର ମୁକାବିଲା ପାଇଁ ପ୍ରତିରକ୍ଷା ବାହିନୀଗୁଡ଼ିକ ଲାଗି ନୂଆ ନୂଆ ଜ୍ଞାନକୌଶଳର ଆବଶ୍ୟକତା ଦେଖାଦେଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଆମର ପ୍ରତିରକ୍ଷା କ୍ଷମତା କୌଣସି ଦେଶ ବିରୁଦ୍ଧରେ ଉଦ୍ଦିଷ୍ଟ ନୁହେଁ କାରଣ ବିଶ୍ୱ ଶାନ୍ତି ଦିଗରେ ଭାରତର ଅବଦାନ ଯଥେଷ୍ଟ ରହିଛି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଏ ସମ୍ଭନ୍ଧୀୟ ନୀତିରୁ ସର୍ବାଧିକ ଫାଇଦା ହାସଲ କରିବା ପାଇଁ ଦେଶର ବଡ଼ବଡ଼ ଶିଳ୍ପ ସଂସ୍ଥାମାନେ ଏକ ସାଧାରଣ ମଞ୍ଚ ଅଧୀନରେ କାର୍ଯ୍ୟ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ପ୍ରତିରକ୍ଷା ପ୍ରଦର୍ଶନୀକୁ ଯୁବପୀତ୍ ି ପାଇଁ ଏକ ବଡ଼ ସୁଯୋଗ ଭାବେ ବର୍ଷନା କରି ଏହା ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସ୍ନୁଷ୍ଟି କରିବା ଦିଗରେ ପଥ ଉନ୍ମକ୍ତ କରିବା ବିଷୟ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ଏହା କେବଳ ଏପର୍ଯ୍ୟନ୍ତ ଦେଶର ସର୍ବବୃହତ ପ୍ରତିରକ୍ଷା ପ୍ରଦର୍ଶନୀ ନୁହେଁ ଏହା ମଧ୍ୟ ବିଶ୍ୱର ସର୍ବବୃହତ୍ ପ୍ରତିରକ୍ଷା ପ୍ରଦର୍ଶନୀ ହେବାକୁ ଯାଉଛି ଶ୍ରୀ ମୋଦୀ କହିଛନ୍ତି ଭବିଷ୍ୟତରେ ଉତ୍ତରପ୍ରଦେଶ ଦେଶରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନର ଏକ ବଡ଼ କେନ୍ଦ୍ର ହୋଇପାରିବ

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଦ୍ବୋଧନ ଦେଇ କହିଛନ୍ତି ଭାରତୀୟ ପ୍ରତିରକ୍ଷା ଉତ୍ପାଦନର ତିନୋଟି ଗୁରୁତ୍ୱପୂର୍୍ଣ୍ଣ ଉପାଦାନ ମଧ୍ୟରେ ନୀତି ଉତ୍ପାଦନ ଓ ଭାଗିଦାରୀ ଅନ୍ତର୍ଭ୍ତକ୍ତ ପିଏମ୍ ଅଯୋଧ୍ୟା ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ସ୍ଥାପନ କରିବାକୁ କେନ୍ଦ୍ର କ୍ୟାବିନେଟ୍ ନିଷ୍କଭି ନେଇଛି ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବିଷୟ ଘୋଷଣା କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଏହି ଟ୍ରଷ୍ଟର ନାମ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ରହିବ

ଏଥିପାଇଁ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଆକି ସଭାଗୃହର କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ ଶ୍ରୀ ମୋଦି ଏହି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ରାମମନ୍ଦିର ନିର୍ମାଣ ସଂକ୍ରାନ୍ତରେ ସ୍ୱାଧୀନ ନିଷ୍କଭି ନେଇପାରିବ ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଦେଶରେ ଜନସାଧାରଣ ଯେଉଁ ପରିପକ୍ୱ ଆଭିମୁଖ୍ୟର ପ୍ରଦର୍ଶନ କରିଛନ୍ତି ତାହାର ସେ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଦେଶର ଜନସାଧାରଣ ଗଣତାନ୍ତିକ ପଦ୍ଧତି ଓ ପ୍ରକ୍ରିୟା ଉପରେ ଗଭୀର ଆସ୍ଥାପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସେମାନେ ହିନ୍ଦୁ ହୁଅନ୍ତୁ କିମ୍ବା ମୁସଲମାନ ଶିଖ ଖ୍ରୀଷ୍ଟିୟାନ ବୌଦ୍ଧ ଧର୍ମାବଲମ୍ଭୀ ପାର୍ସୀ ଅଥବା ଜୈନ ହୁଅନ୍ତୁ ଦେଶର ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ପରିବାରର ସଦସ୍ୟ ଶ୍ରୀ ମୋଦି କହିଛନ୍ତି ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ବିକାଶକୁ ଯେଭଳି ଧ୍ୟାନ ରଖାଯାଇଥାଏ ତାଙ୍କ ସରକାର ଠିକ୍ ସେହିଭଳି ସବ୍କା ସାଥ୍ ସବ୍କା ବିକାଶ ନୀତି ସହ ଆଗକୁ ଅଗ୍ରସର ହେଉଛନ୍ତି ଇତିମଧ୍ୟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସ୍ଥାପନ ପାଇଁ ସରକାର ଗେଜେଟ୍ ନୋଟିଫିକେସନ୍ ଜାରି କରିଛନ୍ତି

ପାର୍ଲାମେଙ୍କରେ ଟ୍ରଷ୍ଟ ଗଠନ ବିଷୟ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ କହିଛନ୍ତି ଆଜି ଦିନଟି ଦେଶ ପାଇଁ ଏକ ଗୌରବ ଓ ଆନନ୍ଦର ଦିନ ସେ କହିଛନ୍ତି ଟ୍ରଷ୍ଟ ଗଠନ ପାଇଁ ସରକାର ଏକ ଐତିହାସିକ ନିଷ୍ପଭି ନେଇଛନ୍ତି ଯେଉଁଥିରୁ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ ମିଳିଛି ଜାବଡେକର ଅଯୋଧ୍ୟା ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ ସକାଶେ କେନ୍ଦ୍ର କ୍ୟାବିନେଟ୍ର ନିଷ୍କଭିକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ସହ ଯୋଡ଼ି ଦେଖାଯିବା ଠିକ୍ ନୁହେଁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଜାବଡେକର କହିଛନ୍ତି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଦିଲ୍ଲୀ ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ ସେ କହିଛନ୍ତି ବର୍ତ୍ତମାନ ସମଗ୍ର ଦେଶରେ ନିର୍ବାଚନ ହେଉନାହିଁ କ୍ୟାବିନେଟ୍ ସମବାୟ ବ୍ୟାଙ୍କ୍ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ୍ର ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟକୁ ଆଣିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପଭି ନେଇଛି କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କୁ ଏ ସମ୍ପନ୍ଧରେ ସୂଚନା ଦେଇ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଏହା ସମବାୟ ବ୍ୟାଙ୍କ୍ଗୁଡ଼ିକର କାର୍ଯ୍ୟ ଶୈଳୀରେ ଅଧିକ ସ୍ୱଚ୍ଚତା ଓ ଉତ୍ତରଦାୟୀତା ଆଣିପାରିବ ସେ କହିଛନ୍ତି ଅନ୍ୟ ବ୍ୟବସାୟୀକ ବ୍ୟାଙ୍କ୍ଗୁଡ଼ିକ ଭଳି ସମବାୟ ବ୍ୟାଙ୍କ୍ଗୁଡ଼ିକ ପାଇଁ ମଧ୍ୟ ନୀତିନିୟମର ଆବଶ୍ୟକତା ରହିଛି

ମହାରାଷ୍ଟ୍ରର ଦହନ୍ତ ନିକଟସ୍କ ବଧଓ୍ୱାନଠାରେ ଏକ ବଡ଼ ବନ୍ଦର ନିର୍ମାଣକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ନୀତିଗତ ମଞ୍ଜୁରୀ ପ୍ରଦାନ କରିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଚୀନ୍ରୁ ଭାରତକୁ ଆସୁଥିବା ଲୋକମାନଙ୍କୁ କାରି ହୋଇଥିବା ଇ ବିଜା ଗ୍ରଡ଼ିକ ସମେତ ସମସ୍ତ ବିଜାକୁ ବର୍ତ୍ତମାନ ପାଇଁ ଅକାମି କରିଦିଆଯାଇଛି ମନ୍ତ୍ରଣାଳୟ କହିଛି ଯେଉଁମାନେ ଭାରତକୁ ଗସ୍ତରେ ଆସିବାକୁ ଚାହିଁବେ ସେମାନଙ୍କୁ ବେକିଂ ସ୍ଥିତ ଭାରତୀୟ ଦ୍ରତାବାସ କିମ୍ବା ସାଂଘାଇ ଓ ଗୁଆଙ୍ଗଝୋ ସ୍ଥିତ ବାଣିଜ୍ୟ ଦୃତାବାସଗୁଡ଼ିକରେ ସାନି ବିଜା ପାଇଁ ଆବେଦନ କରିବାକୁ ପଡ଼ିବ

ଗୁଳିବିନିମୟରେ ସିଆର୍ପିଏଫ୍ର ଜଣେ ଜବାନ ସହିଦ ହୋଇଛନ୍ତି ଶ୍ରୀନଗରଠାରେ ସିଆର୍ପିଏଫ୍ ମୁଖପାତ୍ର ଏହା କହିଛନ୍ତି

ଜେକେ ଲିଡର୍ସ ରିଲିଜ୍ଡ୍ ଜାନ୍ମୁ କାଶ୍ମୀର ପ୍ରଶାସନ ଆଜି ପିପୁଲ୍ସ କନ୍ଫରେନ୍ସ ଚେୟାରମ୍ୟାନ୍ ସଜତ ଲୋନ ଓ ପିଡିପି ନେତା ୱାହିଦ୍ ପାରାଙ୍କୁ ଖଲାସ କରିଛନ୍ତି ୱାହିଦ୍ ପାରା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତିଙ୍କର କଣେ ଘନିଷ୍ଠ ସହଯୋଗୀ ସେମାନଙ୍କୁ ସତର୍କତାମଳକ ପଦକ୍ଷେପ ସ୍ୱରୂପ ଗୃହବନ୍ଦୀ କରି ରଖାଯାଇଥିଲା ଗତକାଲି ମଧ୍ୟ ଜାନ୍ମୁ କାଶ୍ମୀର ପ୍ରଶାସନ ଦୁଇ ଜଣ ନେତାଙ୍କୁ ଖଲାସ କରିଥିଲା ସେମାନଙ୍କ ମଧ୍ୟରେ ପିଡିପି ଏମ୍ଏଲ୍ଏ ଐଜାଜ୍ ଅହମ୍ମଦ ମିର୍ ଓ ଶ୍ରମିକସଂଘ ନେତା ସକିଲ ଅହମ୍ମଦ କଲନ୍ଦର ଅଛନ୍ତି ଗତ ରବିବାର ଦିନ ମଧ୍ୟ ଚାରି କଣ ନେତାଙ୍କୁ ଗୃହବନ୍ଦୀ ଅବସ୍ଥାରୁ ମୁକ୍ତ କରାଯାଇଥିଲା

ଟେଲରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି